ପିଏମ୍ ତୀରୁପତି ଆନ୍ଧ୍ରପ୍ରଦେଶର ବିକାଶ ପାଇଁ କେନ୍ ସରକାର ସବୃ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି ଗତକାଲି ସନ୍ଧ୍ୟାରେ ତୀରୂପତିଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ବିକାଶର ଅସରନ୍ତି ସମ୍ଭାବନା ରହିଛି ତେଣୁ ରାଜ୍ୟକୁ ବିକାଶର ନୂଆ ସୋପାନକୁ ଉନ୍ନିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାର୍ଯ୍ୟ କରିବା ଉଚିତ୍ ଆନ୍ଧ୍ର ଓ ତାମିଲନାଡୁରେ ବିଜେପିକୁ ବିଜୟ ମିଳିନଥିଲେ ମଧ୍ୟ ଏହି ଦୁଇ ରାଜ୍ୟର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର କୌଣସି ଅବହେଳା କରିବେ ନାହିଁ ସମ୍ପୃକ୍ତ ଦୁଇ ରାଜ୍ୟର ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁମତେ ଉଦ୍ୟମ ଜାରି ରଖିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦଳ ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରୁନାହିଁ ବା ନିର୍ବାଚନ ଲଢୁନାହିଁ ନିରନ୍ତର ଜନତାଙ୍କ ସେବା କରି ସେମାନଙ୍କ ଜୀବନ ଧାରଣମାନରେ ଉନ୍ନତି ଆଣିବା ତଥା ରାଷ୍ଟ୍ର ନିର୍ମାଣ କରିବା ଏହାର ପ୍ରଥମ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ତୀରୁପତିରେ ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ଦର୍ଶନ କରି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ମାଳଦ୍ୱୀପ ଓ ଶ୍ରୀଲଙ୍କାର ଗସ୍ତ ଶେଷ କରି ଶ୍ରୀ ମୋଦି ସିଧାସଳଖ କଲମ୍ବୋରୁ ବିମାନ ଯୋଗେ ତୀରୁପତିରେ ପହଞ୍ଚିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଟ୍ୱିଟ୍ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପଡ଼ୋଶୀ ପ୍ରଥମ ନୀତିକୁ ଚରିତାର୍ଥ କରିଛି ଗତକାଲି ଶ୍ରୀଲଙ୍କାରେ ଶ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ବିଷୟ ଉପରେ ଆଲୋଚନା କରିଥିଲେ ଆତଙ୍କବାଦର ମୁକାବିଲା ସାମୁଦ୍ରିକ ସୁରକ୍ଷା ଭାରତ ମହାସାଗରରେ ଶାନ୍ତି ପ୍ରତିଷ୍ଠା ଏବଂ ଆର୍ଥିକ ସହଯୋଗ ଉପରେ ଦୁଇ ନେତାଙ୍କର ଆଲୋଚନା ହୋଇଥିଲା ଏହି ଅବସରରେ ମୋଦି ସେକ୍ଷଆନ୍ଥୋନୀ ଚର୍ଚ୍ଚ ବୁଲି ଦେଖି ସେଠାରେ ଇଷ୍ଟର ରବିବାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାପୁରୁଷତାପୂର୍ଣ୍ଣ ଆତଙ୍କବାଦୀ କାର୍ଯ୍ୟକଳାପ ଦୀପରାଷ୍ଟ୍ର ଶ୍ରୀଲଙ୍କାର ଦୃଢ଼ ମନୋବଳକୁ ପରାହତ କରିପାରିବ ନାହିଁ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଶ୍ରୀଲଙ୍କାର ଏକତା ଓ ସଂହତି ରକ୍ଷା ସହ ସେଠାରେ ଶାନ୍ତି ପ୍ରତିଷ୍ଠା ଭାରତ ସର୍ବଦା ଗୁରୁତ୍ୱ ଦିଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ କଲମ୍ଘୋ ସ୍ଥିତ ଇଣ୍ଡିଆ ହାଉସ୍ରେ ଭାରତୀୟ ସମୁଦାୟର ଲୋକମାନଙ୍କୁ ଭେଟିଥିଲେ ବିଶ୍ୱରେ ଭାରତର ଭାବମୂର୍ତ୍ତିକୁ ବଢ଼ାଇବାରେ ଭାରତୀୟ ସମୁଦାୟ ଉତ୍ତମ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ସେ ଅଭିନନ୍ଦନ କଣାଇଥିଲେ ଏହା ପୂର୍ବରୁ ମାଳଦ୍ୱୀପର ପାର୍ଲାମେଣ୍ଟ ମଜଲିସ୍ରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଦେଶ ସମୃଦ୍ଧି ଲାଭ କରୁ ଏବଂ ଆତ୍ମନିର୍ଭରଶୀଳ ହେଉ ଏହା ଭାରତର କାମନା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେଶ୍ଚର ଓ୍ବେଷ୍ଟ ବେଙ୍ଗଲ ପଶ୍ଚିମବଙ୍ଗରେ ଆଇନ୍ ଶୃଙ୍ଖଳା ରକ୍ଷା କରିବା ସହ ସମଗ୍ର ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାକାର ସରକାରଙ୍କୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ନିର୍ବାଚନ ପରଠାରୁ ସେଠାରେ ହିଂସାକାଣ୍ଡ ଜାରି ରହିଥିବାରୁ ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ ବିଫଳ ହୋଇଥିବାରୁ ସେଠାରେ ହିଂସାକାଣ୍ଡ ବଢ଼ି ଚାଲିଥିବା ଅନୁଭବ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି ରାଜ୍ୟରେ ଯେଉଁ ଘଟଣାମାନ ଘଟୁଛି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ସେ ନେଇ ଘୋର ଉଦ୍ବେଗ ପ୍ରକାଶ କରିଛି

ଏନ୍ଆଇଏ ଆରେଷ୍ଟ ବାଙ୍ଗଲାଦେଶରୁ ଜାଲ୍ ନୋଟ ସଂଗ୍ରହ କରି ଭାରତର ବିଭିନ୍ନ ସ୍ଥାନକୁ ପଠାଉଥିବା ଘଟଣାରେ ସଂପୃକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସବିରୁଦ୍ଦିନ୍ ନାମକ ଜଣେ ବ୍ୟକ୍ତିକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପଶ୍ଚିମବଙ୍ଗର ମାଲଦାରୁ ଗିରଫ୍ କରିଛି ଗତକାଲି ତାକୁ ମାଲଦା ସିଜିଏମ୍ କୋର୍ଟ୍ରେ ହାଜର କରାଯାଇଥିଲା ଅଧିକ ପଚରା ଉଚରା କରିବା ପାଇଁ ଏନ୍ଆଇଏ ତାର ନିଜ ହାଜତକୁ ନେଇଛି

ହର୍ଷ ବର୍ଦ୍ଧନ ନିପା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ କେରଳରେ ନିପ୍ସା ବ୍ୟାଧି ନିୟନ୍ତ୍ରଣାଧୀନ ରହିଛି ରାଜ୍ୟରେ ଆଉ କୌଣସି ବ୍ୟକ୍ତି ନିପ୍ସା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଖବର ମିଳିନାହିଁ ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ଅବସ୍ଥା ଭଲ ଅଛି

ମଷ୍ଟ ଆନାଉନ୍ସମେଣ୍ଟ ଆକାଶବାଣୀ ସମ୍ଘାଦ ସେବା ବିଭାଗ ଆଜି ରାତିରେ ଲାଇଭ୍ ଫୋନ୍ ଇନ୍ ସାପ୍ତାହିକ ପବ୍ଲିକ୍ ସ୍ୱିକ୍ କାର୍ଯ୍ୟକ୍ରମରେ 'ରକ୍ତଦାନ ମହତଦାନ' ଉପରେ କାର୍ଯ୍ୟକ୍ରମ ପ୍ରସାରଣ କରିବ

ଏଭଳି କମ୍ପାନୀଙ୍କ କାରବାର ଉପରେ ଆୟଉଚ୍ଚରୁ ଟିକସ କଟା ଯାଉଛି

ତେବେ ଏହା ଦ୍ୱାରା ବିଶେଷ କିଛି କ୍ଷତି ହେବାର ସମ୍ଭାବନା ନାହିଁ କେବଳ ବର୍ଷା ଓ ପବନ ହୋଇପାରେ ଏହି ବାତ୍ୟା ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପ୍ରକ୍ରିୟା ତ୍ୱରାନ୍ଧିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

ଲଣ୍ଡନର କେନିଙ୍ଗଟନ୍ ଓଭାଲ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିଥିଲା

ଦଳ ପକ୍ଷରୁ ଷ୍ଟିଭ୍ ସ୍ରିଥ୍ ଡେଭିଡ୍ ୱାର୍ଣ୍ଣର ଏବଂ ଆଲେକ୍ସ କେରି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବିଜୟ ପାଇଁ ଏହା ଯଥେଷ୍ଟ ନ ଥିଲା ଏହି ପ୍ରତିଯୋଗିତାରେ ଭାରତ କ୍ରମାଗତ ତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ଗୁରୁବାର ନ୍ୟୁଜିଲାଣ୍ଡ ସହ ଖେଳିବ ଆଜି ସାଉଥ୍ହାମଟନ୍ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିକ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ

ଡିଟିଏଚ୍ ହିନ୍ଦୀ ଓ ଅତିରିକ୍ତ ଫ୍ରିକ୍ୟୁଏନ୍ସୀ ଯୋଗେ ଏହି ଧାରା ବିବରଣୀ ଶୁଣିହେବ ଫ୍ରେଞ୍ଚ ଓପନ୍ ବିଶ୍ୱର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଖେଳାଳି ରାଫେଲ୍ ନାଦାଲ ଦ୍ୱାଦଶ ଫ୍ରେଞ୍ ଓପନ୍ ମେନ୍ନ ସିଙ୍ଗଲସ୍ ଟାଇଟଲ ହାସଲ କରିଛନ୍ତି